କୌଣସି ଦର୍ଶନାର୍ଥୀ ଶ୍ରୀମନ୍ଦିର ମଧ୍ଧକୁ ପ୍ରବେଶ କରିପାରିବେ ନାହି ହେଲ ଠାକୁରଙ୍କ ଦୈନନିନ ନୀତିକାନ୍ତି ଯଥାରୀତି ସମ୍ମାଦିତ ହେବ ଏହି ନୀତିକାନ୍ତି ସମ୍ମାଦନ ନିମନ୍ତେ କେବଳ ସେବାୟତମାନେ ମନ୍ଦିର ଭିତରକୁ ଯାଇପାରିବେ

ଏ ସଂକ୍ରାନ୍ଡରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି

ସମସ୍ତ ପଞ୍ଚାୟତରେ କରୋନା ସଚେତନତା କାର୍ଯ୍ୟକ୍ରମ ହେଉଛି

ମୃତକ ଓଏସ୍ଏପି ଫାଷ ବାଟାଲିୟନ୍ର ଜଣେ ଡେପୁଟି ସୁବେଦାର ବୋଲି ଜଣାପଡ଼ିଛି

ଗତକାଲି ବାଲେଶ୍ୱରର ନୀଳଗିରିରେ ଚଢ଼ାଉ ପରେ ଏସ୍ଟିଏଫ୍କୁ ଏହି ସଫଳତା ମିଳିଥିବା ପୁଲିସ୍ କହିଛି

ଏହାପରେ ଛାତ୍ରଛାତ୍ରୀମାନଙ୍କୁ ଫେରାଇ ଆଶିବାପାଇଁ ପ୍ରୟାସ କରାଯାଇଥିଲା